ଆସିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆସିଆନ୍ ହେଉଛି ଭାରତର ପୂର୍ବାଭିମୁଖୀ ନୀତିର ମୂଳ ଲକ୍ଷ୍ୟ

ସେ କହିଛନ୍ତି ଭାରତ ଓ ଆସିଆନ୍ ଭାଗିଦାରୀ ସମ୍ପର୍କ ପରମ୍ପରା ଓ ଭୌଗଳିକ ଭିଭିମି ସହ ଜଡ଼ିତ

ଅର୍ଥମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ ମହାମାରୀ ସଂକଟ ମଧ୍ୟରେ ଭାରତର ଅର୍ଥ ବ୍ୟବସ୍ଥାରେ ଦେଖା ଦେଇଥିବା ସଂକଟରେ ସୁଧାର ଆସିଛି

ଅର୍ଥନୀତି ସମ୍ପର୍କରେ ସ୍ବଚନା ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ପିଏମ୍ଆଇ ସୂଚକାଙ୍କ ଉର୍ଜା ବ୍ୟବହାର ଜିଏସ୍ଟି ସଂଗ୍ରହ ବ୍ୟାଙ୍କ୍ ରଣ ଏଫ୍ପିଆଇ ନିବେଶରେ ବୃଦ୍ଧି ଆଦି ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସୁଥିବା ସୂଚାଉଛି

ଏହାଦ୍ୱାରା ଅଣସ୍ତରୀ ଲକ୍ଷ୍ୟ ହିତାଧିକାରୀ ଲାଭ ପାଇପାରିବେ ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ପରବର୍ତ୍ତୀ ସମୟରେ ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ଶୁଭାରୟ କରାଯାଇଛି

ଅର୍ଥମନ୍ତ୍ରୀ କହିଛନ୍ତି ଭାରତ ସଫଳତାର ସହ କୋଭିଡ୍ ନାଇଷ୍ଟିନ୍ ମହାମାରୀର ମୁକାବିଲା କରିଛି ଯାହାଫଳରେ ମୃତ୍ୟୁ ହାର ହ୍ରାସ ପାଇବା ସହ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି

ଶରଦ ବିକାଶ ଉତ୍ସବ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ସୀମାବର୍ତ୍ତୀ ଇଲାକାରେ ଥିବା ଗାଁ ଗୁଡ଼ିକରେ ଦେଶାନ୍ତରଣ ରୋକିବା ପାଇଁ ଜରୁରୀ ସୁବିଧା ଯୋଗାଇ ଦିଆଯିବ

ସରକାର ଦେଶର ବିଭିନ୍ନ ସ୍ଥାନରେ ଶରଦ ବିକାଶ ଉତ୍ସବ ଆୟୋଜନ କରିବାକୁ ନିଷ୍ପଭି ନେଇଛନ୍ତି ଏହି କ୍ରମରେ ଧୋରଡୋ ଠାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଏହି ଅବସରରେ ଉଦ୍ବୋଧନ ଦେଇ ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗାଁଗୁଡ଼ିକର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣ୍ଡି ଯୋଗାଇ ଦିଆଯାଉଛି

ସୀମାବର୍ତ୍ତୀ ଓ ଦୁର୍ଗମ ଗ୍ରାମଗୁଡ଼ିକରେ ଶିକ୍ଷା ସ୍ୱାସ୍ଥ୍ୟ ଓ ସଡ଼କ ଯୋଗାଯୋଗ ଭଳି ସମସ୍ୟାର ସମାଧାନ ତଥା ସାଧାରଣ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ

ଦିପାବଳୀ ପରେ ନିତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ଜେଡିୟୁ ମହାସଚିବ କେସି ତ୍ୟାଗୀ କହିଛନ୍ତି ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଦଳର ସଭାପତି ନିତିଶ କୁମାର ଆଜି ପାଟନାଠାରେ ନିଜ ସରକାରୀ ବାସଭବନରେ ନବନିର୍ବାଚିତ ବିଧାୟକମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ଶ୍ରୀ ତ୍ୟାଗୀ କହିଛନ୍ତି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଓ ଅନ୍ୟ ସହଯୋଗୀମାନଙ୍କ ସହ କଥାବାର୍ତ୍ତା ଜାରି ରହିଛି

ଏହି ଅବସରରେ ଶ୍ରୀ ମାନ୍ଝି ନିକ୍କର ସମର୍ଥନ ପତ୍ର ନିତିଶ କୁମାରଙ୍କୁ ପ୍ରଦାନ କରିଛନ୍ତି ଶ୍ରୀ ମାନ୍ଝି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ନୃତନ କ୍ୟାବିନେଟ୍ରେ ସଦସ୍ୟ ରହିବେ ନାହିଁ ପୂର୍ବରୁ ବିକାଶଶୀଳ ଇନ୍ସାନ୍ ପାର୍ଟି ମୁଖ୍ୟ ମୁକେଶ ସାହାନୀ ମଧ୍ୟ ନିତିଶ କୁମାରଙ୍କୁ ସାକ୍ଷାତ କରିଛନ୍ତି ଆର୍କେଡି ଏବଂ ବାମଦଳ ଗୁଡ଼ିକର ବିଧାୟକମାନଙ୍କର ବୈଠକ ମଧ୍ୟ ଆଜି ପାଟନା ଠାରେ ଅନୁଷ୍ଠିତ ହୋଇଯାଇଛି

ଏସ୍ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଡକ୍ର ଏସ୍ ଜୟଶଙ୍କର ଆଜି ନେଦରଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଷ୍ଟେପ୍ ବ୍ଲକ୍ଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଡକ୍ଟର ଜୟଶଙ୍କର କହିଛନ୍ତି କୋଭିଡ୍ ପରବର୍ତ୍ତୀ ସମୟରେ ଅର୍ଥନୈତିକ ସୁଧାର ଆଶିବା ଦିଗରେ ସେମାନେ ମତବିନିମୟ କରିଛନ୍ତି ସେ କହିଛନ୍ତି ବିଭିନ୍ନ ଦ୍ୱିପାକ୍ଷିକ ସମସ୍ୟା ଓ ବିକାଶ ସମ୍ପର୍କରେ ମଧ୍ୟ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛି

ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟିତ ହେବାକୁ ଥିବା ଏହି ଦୁଇଟି ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ନେତୃତ୍ୱ ଦେବାର ସମ୍ଭାବନା ରହିଛି

ଚଳିତ ବର୍ଷ ଆୟୁର୍ବେଦ ଦିବସ ପାଳନ ଅବସରରେ କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମୟରେ ଆୟୁର୍ବେଦର ଭୂମିକା ମୁଖ୍ୟ ବିଷୟ ରହିବ

କ୍ରମାଗତ ପରୀକ୍ଷା ଚିହ୍ନଟ ଓ ଚିକିତ୍ସା ଜରିଆରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର କମିଛି ବୋଲି ମନ୍ତ୍ରଣାଳୟ କହିଛି